କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାର କଟକଣାକୁ ବୃଦ୍ଧି କରାଯିବା ବିଷୟରେ ସେ ଘୋଷଣା କରିବାର ସମ୍ଭାବନା ଅଛି ପ୍ରଧାନମନ୍ତ୍ରୀ ଗତ ଶନିବାର ଦିନ ଦିନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାକୁ ଆଉ ଦୁଇ ସପ୍ତାହ ସମ୍ପ୍ରସାରଣ କରିବା ବିଷୟରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଆଉ ଦୁଇ ସପ୍ତାହ ବୃଦ୍ଧି କରାଯିବା ପାଇଁ ବୈଠକରେ ପ୍ରାୟତଃ ସହମତି ସ୍ଦୃଷ୍ଟି ହୋଇଥିଲା

ସେହିପରି ଏହି ଯୋଜନା ଅଧିନରେ ମହିଳା ଗରିବ ଏବଂ ବରିଷ୍ଠ ନାଗରିକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇଦେବା ପାଇଁ ସରକାର ଘୋଷଣା କରିଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଜାବଡେକର କହିଛନ୍ତି ଜଣେ ବ୍ୟକ୍ତିଙ୍କୁ ଏକ ମାସ୍କ୍ ପ୍ରସ୍ତୁତ କରିବାକୁ ମାତ୍ର ଦୁଇ ମିନିଟ୍ ସମୟ ଲାଗିବ ସେ କହିଛନ୍ତି ସେ ନିଜେ ଏଭଳି ମାସ୍କ୍ ପ୍ରସ୍ତୁତ କରିଛନ୍ତି ଓ ଲୋକମାନେ ମଧ୍ୟ ମାସ୍କ୍ ପ୍ରସ୍ତୁତ କରିପାରିବେ

ସେ କହିଛନ୍ତି ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଯଥେଷ୍ଟ ମାତ୍ରାରେ ଯତ୍ନବାନ ହେବା ଉଚିତ୍ ଓ ସମସ୍ତ ଆବଶ୍ୟକ ସତର୍କତାମ୍ବଳକ ପଦକ୍ଷେପ ଗ୍ରହଣ କରିବା ଦରକାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଜାବଡେକର କହିଛନ୍ତି ଡାକ୍ତର ନର୍ସ ପୁଲିସ୍ କର୍ମଚାରୀ ଓ ସଫେଇ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭଳି ସାମ୍ଭାଦିକମାନେ ମଧ୍ୟ ସମ୍ମୁଖରେ ରହି କରୋନା ଭୂତାଣୁ ବିପକ୍ଷରେ ସଂଗ୍ରାମ ଚଳାଇଛନ୍ତି

କେନ୍ଦ୍ର ଉପଭୋକ୍ତା ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି

ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି